ତେବେ ପୂର୍ବଭଳି ଧାର୍ମିକ ଅନୁଷାନଗୁଡ଼ିକ ବନ୍ଦ ରହିବ

ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ମାସ ପ୍ରଜାଛ୍ରଟି ଯାଏଁ ବନ୍ଦ ରହିବାକୁ ମଧ ଘୋଷଣା କରାଯାଇଛି

ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ

ବନ୍ନ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଷତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ ମୁଖାର୍ଜୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ସମାଜବାଦୀ ପାର୍ଟି ଓଡ଼ିଶା ଶାଖା ସଭାପତି ରବି ବେହେରା ଏକ ଶୋକବାର୍ତ୍ତାରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କହିଛନ୍ତି

ଉଚ୍ଚଶିକ୍ଷାମନ୍ତୀ ଡକୁର ଅରୁଣ କୁମାର ସାହୁଙ୍କ ଅଧ୍ଘକ୍ଷତାରେ ଭିଡିଓ କନ୍ଫରେନ୍ପିଂ ମାଧ୍ଘମରେ ଗତକାଲି ଅନୁଷ୍ଡିତ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ରାଜ୍ୟରେ ସାମ୍ପ୍ରତିକ ବନ୍ୟା ପରିସ୍ଚିତିକୁ ଦୃଷିରେ ରଖି ଏହି ନିଷ୍ବଭି ନିଆଯାଇଛି ବୋଲି ମନ୍ତୀ ଶ୍ରୀ ଦାସ କହିଛନ୍ତି